ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ଆଂଶିକ ପ୍ରଭାବ ପଡ଼ିଛି

ସହରଗୁଡ଼ିକ ମଧରେ ଯାନବାହାନ ଚଳାଚଳ କରୁଥିଲେ ମଧ ପେଟ୍ରୋଲ୍ ପମ୍ମ ଓ କିଛି ବ୍ୟବସାୟ ପ୍ରତିଷ୍ଷାନ ବନ୍ଦ ରହିଛି

ରାକ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାକ୍ୟରେ ଆକି ସ୍କୁଲ୍ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ନ ରହିଛି

ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ଯାଇ ଦୋକାନ ବଜାରଗୁଡ଼ିକୁ ବନ୍ଦ କରିବାକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ସୁରକ୍ଷା ଦୂଷିରୁ ଆକି ହାଇକୋର୍ଟ ବିଚାରପତିମାନଙ୍ଙ୍ ସ୍ୱତନ୍ତ ପାଇଲଟ୍ରେ କୋର୍ଟକୁ ଅଣାଯାଇଥିଲା

ସୁରକ୍ଷା ବ୍ୟବସ୍ରା ଗ୍ରହଶ କରାଯାଇଥିଲା

ଆସନ୍ତାକାଲି ମଧ ବନ୍ଦ ଡାକରା ଦିଆଯାଇଛି ଆନ୍ଦୋଳନକାରୀଙ୍ଙ ବିକ୍ଷୋଭ ଯୋଗୁଁ ଆଜି ବ୍ୟାଙ୍କ ସେବା ବନ୍ଦ ରହିଛି ଟ୍ରେଡ୍ ୟୁନିୟନ୍ର ଏହି ଦୂଇଦିନିଆ ବନ୍ଦ ଡାକରାରେ କେତେଗୁଡ଼ିଏ ରାଜନୈତିକ ଦଳ ଶ୍ରମିକ ସଂଗଠନ ଓ ସଂଘ ସାମିଲ ହୋଇଛନ୍ତି

ଚାଷୀ ସମାବେଶ ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ଦିଲ୍ଲୀର ତାଲକ୍ତୋରା ଷ୍ଟାଡିୟମ୍ରେ ବିଜେଡ଼ି ଚାଷୀସମାବେଶ ଆୟୋଜନ କରିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଉଭୟ କଂଗ୍ରେସ ଓ ବିଜେପି ସମାନ ପ୍ରସଙ୍ଗକୁ ନେଇ ରାଜଭବନ ଓ ସଚିବାଳୟ ଘେରାଉ କରିଛନ୍ତି ଶହଶହ ଚାଷୀଙ୍କ ସହ ବିଜେପି ନେତୃବୃନ୍ଦ ଆଜି ସଚିବାଳୟ ଘେରାଉ କରି 'ଜବାବ ମାଗୁଛି ବିଜେପି' କାର୍ଯ୍ୟକ୍ରମ ଆୟୋଜନ କରିଛି ରାଜ୍ୟର ବିଭିନ୍ନ ଅଞ୍ଅଳରୁ ଚାଷୀମାନଙ୍କ ସୁରକ୍ଷା ଦାବି ସହ ହକ୍ ପାଇଁ ରାଜଧାନୀର ରାଜରାସ୍ତାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏଥିସହିତ ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟମାନେ ହଜାର ହଜାର ସଂଖ୍ୟାରେ କୃଷକଙ୍କ ସହିତ ଧାରଣାରେ ବସିଥିବା ଦେଖାଯାଇଛି ଅପରପକ୍ଷରେ ବିଜେପି କୃଷକ ମୋର୍ଚ୍ଚା କର୍ମୀ ଶୋଭାଯାତ୍ରାରେ ଆସୁଥିବା ବେଳେ ସେମାନଙ୍କୁ ପୋଲିସ୍ ଅଟକାଇବାକୁ ଯାଇ ଅପ୍ରୀତିକର ପରିସ୍ଥିତି ସୃଷି ହୋଇଥିବା ଦେଖାଯାଇଛି